ଜିଲ୍ଲାର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଅଟଳ ଟିଙ୍କରିଂ ଲାବ୍ ପାଇଁ ନୀତି ଆୟୋଗରେ ଆବେଦନ କରିବାକୁ ସେ ଦେଇଥିଲେ

ଅଗ୍ରାଧକାର ଭିତିରେ ଜିଲ୍ଲାସ୍ତରରେ ଗୋଟିଏ ସ୍କୁଲ୍ ବଛାଯିବ ସେହି ସ୍କୁଲ୍ରେ ଇଂରାଜୀ ସମେତ ଅନ୍ୟ ଦୁଇଟି ବିଷୟରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯିବ ଏହା ସଫଳ ହେବା ପରେ ବ୍ଲକସ୍ତରେ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଦାସ ସ୍ତଚନା ଦେଇଛନ୍ତି

ତେବେ ଯାତ୍ରୀଜଣଙ୍ ଅଭିଯୋଗ କରିବା ପରେ କଟକ ରେଳବାଇ ପୋଲିସ୍ ତାକୁ ଗିରଫ କରିଛି

ପରବର୍ତୀ ସମୟରେ ତାଙ୍ଙୁ ସ୍ୱତନ୍ତ ଡେଙ୍ଗୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା

ତେବେ ନଦୀର ଜଳସ୍ତର ବିପଦ ସଂକେତ ନିମୁରେ ଥିବାରୁ ଅଧିକ ଭୟଭୀତ ନ ହେବାକୁ ସେ କହିଛନ୍ତି

ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଣି ହୋଇଛି

ସେହିପରି ସାଲେଭଟା ଗାଇଖାଇ ନଦୀରେ ବନ୍ୟା ଯୋଗୁଁ ସାଲେଭଟା ଡୁଡୁକା ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି

ଆଜି ସକାଳୁ ତୁହାକୁ ତୁହା ବର୍ଷା ଲାଗିରହିଛି ବର୍ଷା ଯୋଗୁଁ ଆକି ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିଥିବା ଜଣାପଡ଼ିଛି ଆକି ସକାଳୁ ବର୍ଷା ଲାଗିରହିଥିବାରୁ କିଲ୍ଲାର ବିଭିନ୍ନ ସ୍ଚାନରେ ଥିବା ଛୋଟବଡ଼ ନଦୀରେ ବର୍ଷା ଜଳ ପ୍ରବାହିତ ହୋଇ ଯାତାୟତରେ ସମସ୍ୟା ଦେଖାଦେଇଛି

ବଲାଙ୍ଗିର ବରଗଡ଼ ରେଳଲାଇନ୍ର ଡୁଙ୍ଗୁରିପାଲିଠାରେ ଇସ୍ସାତ ଏକ୍ପ୍ରେସ୍ ଅଟକି ରହିଛି କେତେକ ସ୍ଥାନରେ ରେଳଧାରଣା ପାଶିରେ ବୁଡ଼ି ରହିଛି

ବନ୍ୟା ଜଳ ହ୍ରାସ ପାଇଲେ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି କୁହାଯାଇଛି ରାଉରକେଲା ଜଗଦଲପୁର ରାଉରକେଲା ଏକ୍ପ୍ରେସ୍କୁ ବାତିଲ କରିଦିଆଯାଇଛି ସେହିପରି ଅନେକ ଟ୍ରେନ୍ର ଚଳାଚଳକୁ ଆଂଶିକ ଭାବେ ବାତିଲ କରାଯିବା ସହ ଗତିପଥ ପରିବର୍ଉନ କରାଯାଇଛି